ଡାକ୍ତରଖାନାକୁ ଆସୁଥିବା ରୋଗୀଙ୍ଠାରୁ ଫୋନ୍ କରି ସଂଗ୍ରହ କରାଯିବ ମତାମତ ସଚିବାଳୟରେ ଶିକ୍ଷା ବିଭାଗର ଗୁରୁତ୍ପୁର୍ଷ୍ ବୈଠକ ଅନୁଷ୍ିତ

ସେ କହିଛନ୍ତି ଡାକ୍ତରଖାନାକ୍ ଆସ୍ଥିବା ରୋଗୀଙ୍ ମତାମତ ସଂଗ୍ରହ ପାଇଁ ବିଭାଗ ପକ୍ଷରୁ ସେମାନଙ୍ଙୁ ଫୋନ୍ କରାଯିବ ଏନେଇ ମନ୍ତୀ ଓ ସଚିବଙ୍କ ପ୍ରତ୍ୟକ୍ଷ ତତ୍ତାବଧାନରେ ଏକ ଟିମ୍ ଗଠନ କରାଯିବ ସେହି ଟିମ୍ ପକ୍ଷରୁ ସଂଗ୍ରହ କରାଯାଇଥିବା ତଥ୍ୟ ଆଧାରରେ ପରବର୍ତ୍ତୀ କାର୍ଯ୍ୟପନ୍ତା ଗ୍ରହଶ କରାଯିବ

ଆଜି ସଚିବାଳୟରେ ଶିକ୍ଷା ବିଭାଗର ମିଳିତ ବୈଠକରେ ଏହି ଗୁରୁତ୍ୱପୂର୍ଶ୍ଣ ନିଷ୍ବର୍ତି ନିଆଯାଇଛି

ରାଜଧାନୀ ଭୁବନେଶ୍ୱର ସହିତ ଯୋଡ଼ିହେବ ପୁରୀ

ଏନେଇ ମୁଖ୍ୟମନ୍ତୀଙ୍କ ଅଧ୍ଧକ୍ଷତାରେ ପ୍ରଥମ ପର୍ଯ୍ୟାୟ ବୈଠକ ଶେଷ ହୋଇଛି

ଏହି କୋଠରୀ ଉପରେ ଅଳିଆ ଆବର୍ଜନା ଗଦା ହୋଇ ରହିଥିବାରୁ ତାହାକୁ କେହି ଦେଖି ପାରୁନଥିଲେ

ଦ୍ୱାଦଶ ଶତାଦ୍ଦିରେ ନିର୍ମିତ ଶ୍ରୀକଗନ୍ନାଥ ମନ୍ଦିର ପ୍ରତି ଏହା ବିପଦ ସୂଷ୍କ କରିଥିଲା ବୋଲି କୁହାଯାଉଛି

ବନବିଭାଗର ଅଧିକାରୀମାନେ ଘଟଶାସ୍ସୁଳରେ ପହଞ୍ ଟ୍ରକ୍ ଓ ହେଲ୍ପର୍କୁ ଅଟକ ରଖି ଅଧିକ ତଦନ୍ତ କରୁଛନ୍ତି

ତୁରନ୍ତ କେନାଲ ମରାମତି ପାଇଁ ଦାବି ହୋଇଛି

ବିଭିନ୍ତ ସ୍ସାନରେ ପୋଲ ଉପରେ ପାଣି ଚାଲୁଥିବାରୁ ଯୋଗାଯୋଗ ବିଛିନୁ ହୋଇପଡ଼ିଛି

ଫଳରେ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଛି

ଏହି ଜିଲ୍ଲଗୁଡ଼ିକ ହେଲା ଝାରସୁଗୁଡ଼ା ସମ୍ୟଲପୁର ସୁନ୍ଦରଗଡ଼ ଦେବଗଡ଼ ଅନୁଗୁଳ କେନ୍ଦୁଝର ମୟରଭଞ୍ଞ ସୁବର୍ଷପୁର ଓ ବୌଦ

ତାଠାରୁ ପିସ୍ତଲ ଗୁଳି ଓ କାର ଜବତ କରାଯାଇଛି